ଏହି ବିଲ୍ଗୁଡ଼ିକ କର୍ମସ୍ଥଳୀରେ ଶ୍ରମିକମାନଙ୍କ କାର୍ଯ୍ୟ କରିବା ସ୍ଥିତିରେ ଉନ୍ନତି ଆଣିବା ଓ ସେମାନଙ୍କର ସ୍ୱାର୍ଥର ସୁରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଶ୍ରୀ ଗଙ୍ଗଓ୍ୱାର ଗତବର୍ଷ ତିନୋଟି ଆଇନ୍ ଆଗତ କରିଥିଲେ ଓ ଆଜି ସେଗୁଡ଼ିକୁ ପ୍ରତ୍ୟାହାର କରିନିଆଯାଇ ଏହି ନୂଆ ବିଲ୍ଗୁଡ଼ିକୁ ଉପସ୍ଥାପନ କରାଯାଇଛି ପୂର୍ବ ବିଲ୍ଗୁଡ଼ିକୁ ପ୍ରତ୍ୟାହାର କରାଯିବା ବିରୁଦ୍ଧରେ ଆର୍ଏସ୍ପିର ଏନ୍କେ ପ୍ରେମଚନ୍ଦ୍ରନ କଂଗ୍ରେସର ମନିଶ ତିୱାରୀ ଓ ଶଶି ଥରୁର୍ ଏବଂ ସିପିଏମ୍ର ଏଏମ୍ ଅରିଫ୍ ସ୍ୱର ଉତ୍ତୋଳନ କରିଥିଲେ ସେଗୁଡ଼ିକୁ ସ୍ଥାୟୀ କମିଟିଗୁଡ଼ିକ ନିକଟକୁ ପଠାଯାଇଥିଲା ଓ ସେଠାରେ ବିଚାରାଧୀନ ଥିଲା ବୋଲି ସେମାନେ କହିଥିଲେ ନୂଆ ବିଲ୍ଗୁଡ଼ିକୁ ସ୍ଥାୟୀ କମିଟିକୁ ପଠାଇବାକୁ ସେମାନେ ଦାବି କରିଛନ୍ତି

ଏହି ସଂଶୋଧନ ମଧ୍ୟରେ ମହାମାରୀ ରୋଗ ନିବାରଣରେ କାର୍ଯ୍ୟରତ ସ୍ୱାସ୍ଥ୍ୟ ସେବା କ୍ଷେତ୍ରର କର୍ମଚାରୀମାନଙ୍କର ସୁରକ୍ଷା କରାଯିବାର ବ୍ୟବସ୍ଥା ରହିଛି ତାଛଡ଼ା ଏଭଳି ରୋଗଗୁଡ଼ିକ ବ୍ୟାପିବାକୁ ରୋକିବା ପାଇଁ ସରକାରଙ୍କୁ ଅଧିକ କ୍ଷମତା ପ୍ରଦାନର ମଧ୍ୟ ଏଥିରେ ବ୍ୟବସ୍ଥା ଅଛି ଗତ ଏପ୍ରିଲ୍ ମାସରେ କାରି ମହାମାରୀ ରୋଗ ସଂଶୋଧନ ଅଧ୍ୟାଦେଶ ସ୍ଥାନରେ ଏହି ବିଲ୍ ଲାଗୁ ହେବ ଏହି ଆଇନ୍ ଅନୁସାରେ ସ୍ପାସ୍ଥ୍ୟ ସେବା କ୍ଷେତ୍ରର କର୍ମଚାରୀମାନଙ୍କ ପ୍ରତି କୌଣସି ପ୍ରକାରର କ୍ଷତି ପହଞ୍ଚାଇବା ଆଘାତ ଦେବା ମାନସିକ ଆଘାତ ଦେବା କିମ୍ବା ଜୀବନ ପ୍ରତି ବିପଦ ସୃଷ୍ଟି କରିବାକୁ ଧର୍ଭବ୍ୟ ଅପରାଧ ଓ କାମିନ୍ ବିହୀନ ଅପରାଧ ଭାବେ ଗ୍ରହଣ କରାଯିବ

ବିଲ ଉପରେ ବିତର୍କରେ ଅଂଶଗ୍ରହଣ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡକୁର ହର୍ଷବର୍ଦ୍ଧନ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ଦେଶର ବିଭିନ୍ନ ଭାଗରେ ସ୍ୱାସ୍ଥ୍ୟସେବା କ୍ଷେତ୍ରର କର୍ମଚାରୀମାନଙ୍କ ଉପରେ ଆକ୍ରମଣ ହେବା ଦୃଷ୍ଟିରୁ ଏହି ଅଧ୍ୟାଦେଶ ଜାରି କରାଯାଇଥିଲା

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିଡ୍ ଆରୋଗ୍ୟ ହାର ଦୃଷ୍ଟିରୁ ଭାରତ ଆମେରିକାକୁ ଟପିଯାଇ ବିଶ୍ୱରେ ଏକନ୍ୟର ସ୍ଥାନରେ ପହଞ୍ଚୁଛି

ମନ୍ତ୍ରଣାଳୟ କହିଛି ନମୁନା ପରୀକ୍ଷା ସଂକ୍ରମିତମାନଙ୍କର ଚିହ୍ନଟ ଓ ଚିକିତ୍ସା ପଦ୍ଧତି ତ୍ୱରାନ୍ଧିତ ହେବା ସହ ଆରୋଗ୍ୟ ହାର ବୃଦ୍ଧି ପାଇଥିବାବେଳେ ମୃତ୍ୟୁହାର ହ୍ରାସ ପାଉଛି

ସରକାର ନମୁନା ପରୀକ୍ଷା ପାଇଁ ଅଧିକରୁ ଅଧିକ ପରୀକ୍ଷାଗାର ସ୍ଥାପନ କରୁଛନ୍ତି

ସେ କହିଛନ୍ତି ନୂଆ ଶିକ୍ଷାନୀତି ଦେଶରେ ଉତ୍ତମମାନର ଶିକ୍ଷାଦାନ ମାଧ୍ୟମରେ ସମାଜରେ ଜ୍ଞାନର ପ୍ରସାର ତଥା ସମସ୍ତଙ୍କୁ ଶିକ୍ଷାଦାନ କରିବାରେ ସହାୟକ ହେବ

ରାଷ୍ଟ୍ରପତି କହିଛନ୍ତି ପୁରାତନ ସମୟରେ ଭାରତ ଜ୍ଞାନର କେନ୍ଦ୍ର ଭାବେ ବିଶ୍ୱରେ ସମ୍ମାନନୀୟ ସ୍ଥାନ ଅଧିକାର କରିଥିଲା ତକ୍ଷଶିଳା ଓ ନାଳନ୍ଦା ବିଶ୍ୱବିଦ୍ୟାଳୟଗୁଡ଼ିକର ପୁରାତନ ସମୟରେ ଯଥେଷ୍ଟ ମହତ୍ତ୍ୱ ଥିଲା କିନ୍ତୁ ଆଧୁନିକ ଯୁଗରେ ଭାରତୀୟ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଆନ୍ତର୍ଜାତିକ ର୍ୟାଙ୍କିଙ୍ଗ୍ର ଭଲ ସ୍ଥିତିରେ ନାହାନ୍ତି ଶ୍ରୀ କୋବିନ୍ଦ କହିଛନ୍ତି ନୂଆ ଶିକ୍ଷାନୀତିର ଫଳପ୍ରଦ କାର୍ଯ୍ୟକାରିତା ଦ୍ୱାରା ଶିକ୍ଷାକ୍ଷେତ୍ରରେ ଭାରତର ପୁରାତନ ଗୌରବ ଫେରିଆସିବ ବୋଲି ତାଙ୍କର ବିଶ୍ୱାସ ରହିଛି

ଇ ଲର୍ଷ୍ଣିଂ ଇ ଲାଇବେରୀ ଓ ଅନ୍ୟାନ୍ୟ ଡିଜିଟାଲ୍ ସୁବିଧା ଯୋଗାଇବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଭଲଭଲ ପୋର୍ଟାଲ ଓ ଆପ୍ ଗୁଡ଼ିକର ବିକାଶ କରିବାକୁ ହେବ

ବ୍ୟକ୍ତିବିଶେଷ ଓ କମ୍ପାନିମାନେ ଯେତେବେଳେ ସେମାନଙ୍କର ବକେୟା ଋଣ ପରିଶୋଧ କରିନପାରନ୍ତି ସେତେବେଳେ ସେମାନଙ୍କୁ ଦେବାଳିଆ ଘୋଷଣା କରାଯାଇଥାଏ

ସେହି ଅଧ୍ୟାଦେଶ ଗତ ଜୁନ୍ ମାସରେ ଜାରି ହୋଇଥିଲା

କେନ୍ଦ୍ର ସରକାର ଏହି ସମୟସୀମାକୁ ବିଜ୍ଞପ୍ତି ଜାରି ମାଧ୍ୟମରେ ବର୍ଷେ ପର୍ଯ୍ୟନ୍ତ ସଂପ୍ରସାରଣ କରିପାରିବେ ଆଲୋଚନାରେ ଅଂଶଗ୍ରହଣ କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେବାଳିଆ ଆଇନ ବ୍ୟବସାୟ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏହି ବିଲ୍ ଯୋଗୁଁ କମ୍ପାନି ଓ ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ବିବାଦର ସମାଧାନ ପାଇଁ କାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ୍ ଏନ୍ସିଏଲ୍ଟିକୁ ଯିବାକୁ ପଡ଼ିବ ନାହିଁ ସେ କହିଛନ୍ତି କୋବିଡ୍ ନାଇଷ୍ଟିନ୍ ଦୃଷ୍ଟିରୁ ବ୍ୟବସାୟିକ ସଂସ୍ଥାଗୁଡ଼ିକୁ ସୁରକ୍ଷା ଦେବା ଲକ୍ଷ୍ୟରେ ଏହି ସଂଶୋଧନ ଅଶାଯାଇଛି ଦେବାଳିଆ ଆଇନ ପରିଶୋଧ ହେଇପାରୁ ନଥିବା ଋଣ ଗୁଡ଼ିକର ଆଦାୟରେ ବ୍ୟବସାୟିକ ବ୍ୟାଙ୍କଗୁଡ଼ିକୁ ବହୁମାତ୍ରାରେ ସାହାଯ୍ୟ କରିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି

ବିଜେପି ହ୍ୱିପ୍ ବିଜେପି ସାଂସଦମାନେ ଆସନ୍ତାକାଲି ସଭାରେ ଉପସ୍ଥିତ ରହିବାକୁ ପାର୍ଟି ହ୍ୱିପ୍ ଜାରି କରିଛି ଆସନ୍ତାକାଲି ତିନୋଟି କୃଷି ସମ୍ଭନ୍ଧୀୟ ବିଲ୍ ଉପରେ ଆଲୋଚନା ହୋଇ ସେଗୁଡ଼ିକୁ ପାସ୍ କରାଯିବାକୁ ରହିଛି ବହୁ ବିରୋଧୀ ଦଳ ଏହି ବିଲ୍ଗୁଡ଼ିକୁ ବିରୋଧ କରୁଥିବାରୁ ପାର୍ଟି ପକ୍ଷରୁ ଏଭଳି ହ୍ୱିପ୍ ଜାରି କରାଯାଇଛି

ଏନ୍ଆଇଏ କେରଳର ଏର୍ଣ୍ଣେନାକୁଲମ୍ ଓ ପଶ୍ଚିମବଙ୍ଗର ମୂର୍ଷିଦାବାଦରେ ଏକ ସମୟରେ ଚଢ଼ଉ କରିଥିଲା ଓ ସେହି ସନ୍ତ୍ରାସବାଦୀମାନଙ୍କୁ ଗିରଫ୍ କରିଥିଲା

ସଂଯୁକ୍ତ ଆରବ ଏମିରେଟ୍ର ଆବୁଧାବିରେ ମ୍ୟାଚ୍ ଅନୁଷ୍ଠିତ ହେଉଛି